ଆଜି ଦେଶବ୍ୟାପୀ ସଶସ୍ତ ବଳ ପତାକା ଦିବସ ପାଳନ କରାଯାଉଛି

ତେଲେଙ୍ଗାନା ପୋଲ୍ ତେଲେଙ୍ଗାନାରେ ଆଜି ଅନୁଷ୍ଠିତ ହେଉଥିବା ପ୍ରଥମ ବିଧାନସଭା ନିର୍ବାଚନରେ ଭୋଟ୍ ଗ୍ରହଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି

ଟିଆର୍ଏସ୍ ଏବଂ ବିଜେପି ଏକାକୀ ନିର୍ବାଚନ ଲଢ଼ୁଥିବାବେଳେ କଂଗ୍ରେସ ଟିଡିପି ତେଲେଙ୍ଗାନା ଜନସମିତି ଏବଂ ସିପିଆଇ ମିଳିତ ଭାବେ ନିର୍ବାଚନ ଲଢ୍ରୁଛନ୍ତି ସିପିଆଇଏମ୍ ଏବଂ ବହୁଜନ ଲେପ୍ଟ ପାର୍ଟି ବହୁଜନ ଲେପ୍ଟ ଫ୍ରିଣ୍ଟ ଗଠନ କରିଛନ୍ତି

ନିର୍ବାଚନ କର୍ତ୍ତପକ୍ଷ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସମସ୍ତ ଭୋଟ୍ ଗ୍ରହଣ କେନ୍ଦ୍ରରେ ର୍ୟାମ୍ପ୍ ଓ ହ୍ରଇଲ୍ ଚେୟାର୍ ବ୍ୟବସ୍ଥା କରିଛନ୍ତି ସେମାନଙ୍କ ଘର୍ ନେବାଆଣିବା ବ୍ୟବସ୍ଥା ମଧ୍ୟ କରାଯାଇଛି ରାଜସ୍ଥାନ ପୋଲ୍ ରାଜସ୍ଥାନରେ ଆଜି ଅନୁଷ୍ଠିତ ହେଉଥିବା ପଞ୍ଚଦଶ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ଅଲ୍ୱାର ଜିଲ୍ଲାର ରାମଗଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବିଏସ୍ପି ପ୍ରାର୍ଥୀଙ୍କର ମୃତ୍ୟୁ ହେବା ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି

ସେଠାକାର ପୁଲିସ୍ ଡିଜି ଓପି ଗଲହୋତ୍ରା ଶାନ୍ତିପୂର୍ଣ୍ଣ ନିର୍ବାଚନ ସକାଶେ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା କହିଛନ୍ତି

ଗତକାଲି କ୍ୟାବିନେଟ୍ ବୈଠକ ପରେ ନୁଆଦିଲ୍ଲୀରେ ସମ୍ଭାଦଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଏହି ରପ୍ତାନୀ ନୀତି ଯୋଗୁଁ କୃଷକମାନେ ରପ୍ତାନୀ କ୍ଷେତ୍ରରୁ ଅଧିକ ଲାଭାନ୍ୱିତ ହେବେ ସେ କହିଛନ୍ତି ଜୈବ ଏବଂ ପ୍ରକ୍ରିୟାକୃତ ଖାଦ୍ୟସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହୋଇଥିବାରୁ ଏହାକୁ କୃଷକମାନଙ୍କୁ ଅଧିକ ଉତ୍ପାଦନ କରିବାକୁ ପ୍ରୋହାହିତ କରିବ କ୍ୟାବିନେଟ୍ ଡ୍ୟାମ୍ ପଞ୍ଜାବର ରବି ନଦୀ ଉପରେ ସାହାପୁର କାଣ୍ଡି ଡ୍ୟାମ୍ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ଏହି ଡ୍ୟାମ୍ ନିର୍ମାଣ ହେଲେ ରବି ନଦୀର ତଳ ଭାଗରେ ନଷ୍ଟ ହେଉଥିବା ଜଳକୁ ଉପଯୋଗ କରାଯାଇ ପାରିବ

କ୍ୟାବିନେଟ୍ ମହାକାଶ ବିଜ୍ଞାନ ସମ୍ଭନ୍ଧୀତ ଜ୍ଞାନକୌଶଳ ଏବଂ ଏହାର ଉପଯୋଗ କ୍ଷେତ୍ରରେ ଭାରତ ଏବଂ ଆଲ୍ଜେରିଆ ମଧ୍ୟରେ ସହଯୋଗ ବୃଦ୍ଧି ବୁଝାମଣାକୁ କେନ୍ଦ୍ର କ୍ୟାବିନେଟ୍ ସ୍ୱାକୃତି ପ୍ରଦାନ କରିଛି ଗତ ସେପ୍ଟେମ୍ବର ମାସରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ଅନ୍ୟ ପକ୍ଷରେ ଭାରତ ଏବଂ ଜାପାନ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ୟନ୍ଧୀୟ ବୁଝାମଣାପତ୍ରକୁ ମଧ୍ୟ କ୍ୟାବିନେଟ୍ ପିଛିଲା ଭାବେ ସ୍ୱୀକୂତି ପ୍ରଦାନ କରିଛି ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ପାରମ୍ପରିକ ଔଷଧୀୟ ବ୍ୟବସ୍ଥାର ଉନ୍ନତି ହୋଇପାରିବ

ସମଗ୍ର ବିଶ୍ୱରେ ଥିବା ପୁଞ୍ଜି ଲଗାଣ ସଂସ୍ଥା ଏବଂ ଶିଳ୍ପପତିମାନଙ୍କୁ ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ଏହି ସମାବେଶ ଆକୁଷ୍ଟ କରିବ

ଶିଖର ସମ୍ମିଳନୀରେ ସରକାରୀ ଅଧିକାରୀ ଘରୋଇ ଓ ଆନ୍ତର୍ଜାତିକ ଷ୍ଟାଟ୍ଅପ୍ ଗ୍ଲୋବାଲ୍ ଫଣ୍ଡ ମ୍ୟାନେଜର ଏବଂ ଭାରତୀୟ ଉଦ୍ୟମତା ସମୁଦାୟ ଗୋଟିଏ ମଞ୍ଚରେ ଏକାଠି ହେବେ ଓପେକ୍ ମିଟ୍ ଭିଏନାଠାରେ ପେଟ୍ରୋଲ୍ ରପ୍ତାନୀ ଦେଶ ସମ୍ବହ ଓପେକ୍ ଏବଂ ଅନ୍ୟ ତୈଳ ରପ୍ତାନୀକାରୀ ଦେଶଗୁଡ଼ିକ ବୈଠକରେ ମିଳିତ ହୋଇଥିବା ପରିପ୍ରେକ୍ଷୀରେ ସାଉଦିଆରବ ଶକ୍ତିମନ୍ତ୍ରୀ କହିଛନ୍ତି ତୈଳ ଦର ସ୍ଥିର କରିବା କ୍ଷେତ୍ରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ୍ଙ୍କ ମତାମତ ବିଚାରକୁ ନିଆଯିବ ଗତକାଲି ଓପେକ୍ ବୈଠକ ପୂର୍ବରୁ ସମ୍ଭାଦଦାତାମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ସାଉଦି ଶକ୍ତିମନ୍ତ୍ରୀ ଖାଲିଦ୍ ଅଲ୍ ଫଲି କହିଛନ୍ତି ପେଟ୍ରୋଲ ରପ୍ତାନୀ ଦେଶ ସମୃହ ତୈଳଦର ନିର୍ଦ୍ଧାରଣ ସମ୍ପର୍କିତ କୌଣସି ନିଷ୍ପଭି ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଭୋକ୍ତା କୈନ୍ଦ୍ରିକ ମତାମତକୁ ବିଚାରକୁ ନେବେ

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟ୍ୱିଟ୍ ବାର୍ଭାରେ କହିଛନ୍ତି ଯେକୌଣସି ପରିସ୍ଥିତିରେ ଆମ ସେନାବାହିନୀ ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥାଏ

ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ପୁନଃ ଥଇଥାନ ଦିଗରେ ଏହି ଫଣ୍ଡ କାର୍ଯ୍ୟ କରିଥାଏ ଜେ ଆଣ୍ଡ କେ କିଲ୍ଡ ଜାମ୍ମୁ କାଶ୍ମୀର କୁପୁୱାରା ଜିଲ୍ଲାର ଆଗୁଆ ସୀମାନ୍ତ ଅଞ୍ଚଳରେ ଗତକାଲି ଅସ୍ତ୍ରବିରତି ଲଙ୍ଘନ କରି ପାକିସ୍ତାନ ପଟ୍ଟ ହୋଇଥିବା ଆକ୍ମଣରେ କଣେ ଯବାନ ଶହିଦ ହୋଇଛନ୍ତି

ଉଭୟ ଗତକାଲି ଦୁଇ ଦେଶର ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ସେରିଙ୍ଗ୍ ଇଣ୍ଡିଆ ଗେଟ୍ ସ୍ଥିତ ଅମର ଯବାନ୍ ଜ୍ୟୋତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ସରକାରୀ ସ୍ତ୍ରରୁ ଜଣାପଡ଼ିଛି ଯେ ଭାରତ ଏବଂ ଭୂଟାନ ପ୍ରତିରକ୍ଷା କ୍ଷେତ୍ରରେ ଏକ ଦୃଢ଼ ବୁଝାମଣା କରିଛନ୍ତି ଚଳିତ ବର୍ଷ ଆରମ୍ଭରେ ସେନାମୁଖ୍ୟ ଶ୍ରୀ ରାଓତ ବୈଦେଶିକ ସଚିବ ବିଜୟ ଗୋଖଲେ ଏବଂ ଜାତୀୟ ପ୍ରତିରକ୍ଷା ଉପଦେଷ୍ଟା ଅଜିତ ଦୋଭାଲ୍ ଭୁଟାନ ଗସ୍ତ କରି ପୂର୍ବାଞ୍ଚଳ ସୀମାରେଖାରେ ଚୀନ୍ର ସାମରିକ ଶକ୍ତି ପ୍ରଦର୍ଶନ ବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରିଥିଲେ ୟୁଏନ୍ ହମାସ୍ ଜାତିସଂଘ ସାଧାରଣ ପରିଷଦ ହମାସ ପକ୍ଷରୁ ଇସ୍ରାଏଲ୍ ଉପରେ ହୋଇଥିବା ରକେଟ ମାଡ଼କୁ ବିରୋଧ କରି ଆମେରିକା ପ୍ରାୟୋଜିତ ନିନ୍ଦା ପ୍ରସ୍ତାବକୁ ଦୁଇ ତୃତୀୟାଂଶ ଭୋଟ୍ରେ ସମର୍ଥନ ଦେବାରେ ବିଫଳ ହୋଇଛି

ଏହି ସଂକଳ୍ପରେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ଶାନ୍ତି ଏବଂ ସହାବସ୍ଥାନ ସ୍ଥାପନ ନେଇ ନୀତି ପ୍ରଦର୍ଶନ ହୋଇଥିଲା ଗତ ସୋମବାର ଦିନ ଇସ୍ରାଏଲ୍ର କାର୍ଯ୍ୟାନୁଷ୍ଠାନରେ ଜଣେ ହମାସ କମାଶ୍ଚରର ମୃତ୍ୟୁ ପରେ ଗାକାରେ ହିଂସା ସୃଷ୍ଟି ହୋଇଛି

ଏସ୍ସି ସିବିଆଇ ରିଜର୍ଭ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ନିଷ୍ପଭିକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ସୁପ୍ରିମ୍କୋର୍ଟ ନିଷ୍ପଭି ସ୍ଥଗିତ ରଖିଛନ୍ତି ଶ୍ରୀ ବର୍ମା କେନ୍ଦ୍ର ସରକାରଙ୍କ ଦ୍ୱାରା ତାଙ୍କଠାରୁ କ୍ଷମତା ଅପସାରଣ କରି ଛୁଟିରେ ଯିବାକୁ କହିଥିବା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ